ତେବେ ପ୍ରଥମାର୍ବ୍ଧରେ ବିଜେପି ସଦସ୍ୟଙ୍କ ଅନୁପସ୍ତିତିରେ ଗୃହରେ କେତେକ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା

ସେହିଭଳି ଅପରାହ୍ବ ଅଧିବେଶନରେ ମଧ୍ଧ କେତେକ ପ୍ରସଙ୍ଙ ଉପରେ ଗୃହରେ ଆଲୋଚନା ହୋଇଥିବା ଖବର ଆମର ହସ୍ତଗତ ହୋଇଛି

ଏଥିରେ ମୁଖ୍ୟ ଅତିଥଭାବେ ଜିଲ୍ଲାପାଳ ଭବାନୀଶଙ୍କର ଚୟନୀ ଯୋଗଦେଇ ଥିଲେ

ସମସ୍ତଙ୍କ ଉପସ୍ଥିତିରେ ଆଲ୍ମାରିରେ ଥିବା ସବୁ କାଗଜପତ୍ରକୁ ଯାଞ କରାଯାଉଛି

ଟିକେଟ୍ କାଉକ୍କରରେ ଭିଡ଼ ଏଡ଼ାଇବା ପାଇଁ ଅଧିକ କାଉକ୍କର ଖୋଲାଯିବ ଟିକେଟ ଯେପରି କେହି ନକଲ କରି ନପାରିବେ ସେଥିପାଇଁ ଏହାଉପରେ କଟକ ଡିସିପିଙ୍କ ଦସ୍ତଖତ ରହିବ